ପିଏମ୍ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ମଜବୁତ କରିବା ଆବଶ୍ୟକ ରାଜ୍ୟଗୁଡ଼ିକ ସହିତ ଜିଲ୍ଲାସ୍ତରରେ ମଧ୍ୟ ପ୍ରତିଯୋଗିତା ସମ୍ପନ୍ନ ଓ ସହଯୋଗ ମୂଳକ ସଂଘୀୟ ବ୍ୟବସ୍ଥା ଆଣିବାକୁ ସେ ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି ନୀତି ଆୟୋଗ ପ୍ରଶାସନିକ ପରିଷଦର ଷଷ୍ଠ ବୈଠକରେ ଉଦଘାଟନୀ ଅଭିଭାଷଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ଦ୍ରତ ବିକାଶ ହାସଲ କରିବା ପାଇଁ ସମ୍ପର୍ଣ୍ଣ ସଂକଳ୍ପବଦ୍ଧ ଭାରତ ଏ କ୍ଷେତ୍ରରେ ଅଧିକ ସମୟ ନଷ୍ଟ କରିବାକୁ ଚାହେଁନାହିଁ ଶ୍ରୀ ମୋଦୀ କହିଛନ୍ତି ଚଳିତବର୍ଷର ବଜେଟ ପାଇଁ ମିଳିଥିବା ସକାରାତ୍ମକ ପ୍ରତିକ୍ରିୟାରୁ ଦେଶର ଜନସାଧାରଣଙ୍କ ମନୋଭାବ ବିଷୟରେ ସ୍ୱଷ୍ଟ ସଂକେତ ମିଳିଛି ଓ ଏଥିପାଇଁ ଯୁବସମାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ସେ କହିଛନ୍ତି ଦେଶର ବେସରକାରୀ କ୍ଷେତ୍ର ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରୁଛି ଶ୍ରୀ ମୋଦୀ କହିଛନ୍ତି ଚଳିତ ବଜେଟରେ ମୌଳିକ ଢ଼ାଞାର ବିକାଶ ପାଇଁ ଆବଶ୍ଚିତ ଅର୍ଥକ୍ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି ଓ ଏହା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ସେ କହିଛନ୍ତି ଏ କ୍ଷେତ୍ରରେ ଆଉ ଏକ ନ୍ତଆ ପଦକ୍ଷେପ ଗ୍ରହଣ କରାଯାଇଛି

ସେ କହିଛନ୍ତି ଭାରତ ନେଟ୍ ଯୋଜନା ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଇଷ୍ଟରନେଟ୍ ସେବା ପହଞ୍ଚାଇ ପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ ସରକାର ବିଭିନ୍ନ କ୍ଷେତ୍ ପାଇଁ ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନା ଆରମ୍ଭ କରିଛନ୍ତି ସେ କହିଛନ୍ତି ଦେଶରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଓ ରାଜ୍ୟ ସରକାରମାନେ ଏହି ଯୋଜନାର ଲାଭ ଉଠାଇବା ଉଚିତ ଏବଂ ଅଧିକର୍ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବା ଦରକାର ସେ କହିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ମଧ୍ୟରେ ନୀତି ନିର୍ଦ୍ଧାରଣର ଢ଼ାଞ୍ଚା ଓ ସହଯୋଗ ମଧ୍ୟ ଅତ୍ୟନ୍ତ ଭଲ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷ କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଓ ପଶ୍ରୁପାଳନ ଏବଂ ମହ୍ୟଚାଷ ପର୍ଯ୍ୟନ୍ତ ମୋଟାମୋଟି ବିକାଶମୂଳକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ସେ କହିଛନ୍ତି ଏହାର ଫଳ ସ୍ୱର୍ପ ଦେଶରେ କୃଷିଜାତ ପଦାର୍ଥଗୁଡ଼ିକର ରପ୍ତାନୀ ପରିମାଣ ବୃଦ୍ଧି ପାଇଛି କୋବିଡ ସଂକ୍ରମଣ ସମୟରେ ଏହି ସଫଳତା ମିଳିଛି ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ନିୟମକାନୁନ ଗୁଡ଼ିକରେ ସଂଶୋଧନ ଅଣାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସହଜରେ ବ୍ୟବସାୟ କରିବା ପାଇଁ ଉତ୍ତମ ବାତାବରଣ ସୂଷ୍ଟି କରାଯାଇଥିବାର ଶ୍ରୀ ମୋଦୀ ଜଣାଇଛନ୍ତି ଯେତେଦୂର ସମ୍ଭବ ନୂଆ ନୂଆ ପଦ୍ଧତିର ବ୍ୟବହାର ଓ ବୈଷୟିକ ଜ୍ଞାନର ଅଧିକରୁ ଅଧିକ ପ୍ରୟୋଗ କରିବାକୁ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଦେଶର ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଜିଲ୍ଲାର କିଛି ନା କିଛି ଦକ୍ଷତା ରହିଛି ଓ ସରକାର ସେଗୁଡ଼ିକର ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ପ୍ରୋହାହନ ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି ଦେଶର ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଜାରରେ ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଶ୍ରୀ ମୋଦୀ ବିଗତ କିଛିବର୍ଷର ସଫଳତାଗୁଡ଼ିକର ଉଲ୍ଲେଖ କରି ଲୋକମାନଙ୍କ ପାଇଁ ବ୍ୟାଙ୍କ ଜମାଖାତା ଖୋଲିବା ଟିକାକରଣ ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଶିବା ମାଗଣା ବିଦ୍ୟୁତ୍ ସଂଯୋଗ ଯୋଗାଇବା ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇବା ଓ ଦେଶର ଗରିବ ଲୋକମାନଙ୍କୁ ଅଧିକ କ୍ଷମତାପନ୍ନ କରିବା ବିଷୟ ଦର୍ଶାଇଛନ୍ତି ଏହିସବୁ ପଦକ୍ଷେପ ଯୋଗ୍ରଁ ଦେଶର ଜନସାଧାରଣ ବହ୍ରମାତ୍ୱାରେ ଉପକୃତ ହୋଇଛନ୍ତି କୋବିଡ ସଂକ୍ରମଣ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବା ପ୍ରତି ଗୁରୁତ୍ୱ ପ୍ରଦାନ କରି ଅଧିକ କୃଷିଜାତ ପଦାର୍ଥର ମହକୁତ ଓ ପ୍ରକ୍ରିୟାକରଣ ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ଖାଦ୍ୟଶସ୍ୟ ଗ୍ରଡ଼ିକୁ ସିଧା ରପ୍ତାନୀ କରିବା ପରିବର୍ତ୍ତେ ସେଗୁଡ଼ିକର ପ୍ରକ୍ରିୟାକରଣ କରି ରପ୍ତାନୀ କରିଲେ ଦେଶ ଅଧିକ ଲାଭାନ୍ୱିତ ହେବା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପୁଣି କହିଛନ୍ତି ଦେଶର କୃଷକମାନଙ୍କ ପାଇଁ ସଂସ୍କାର ଅତ୍ୟନ୍ତ ଅପରିହାର୍ଯ୍ୟ ଏହା ଦ୍ୱାରା ସେମାନେ ଅଧିକ ସମ୍ଭଳ ଉତ୍ତମ ମୌଳିକ ଢ଼ାଞ୍ଚା ଓ ଆଧୁନିକ ବୈଷୟିକ ଜ୍ଞାନର ସୁବିଧା ପାଇପାରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ବୈଠକରେ କୃଷି ମୌଳିକ ଢାଞ୍ଚା କଞ୍ଚାମାଲ ଉତ୍ପାଦନ ମାନବ ସମ୍ଭଳର ବିକାଶ ସେବା ପ୍ରଦାନ ଓ ମୂଳସ୍ତରରେ ସ୍ପାସ୍ଥ୍ୟସେବା ଯୋଗାଣ ଏବଂ ପୁଷ୍ଟି ସାଧନ ଆଦି ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଛି ପରିଷଦର ଷଷ୍ଠ ବୈଠକରେ ପ୍ରଥମଥର ପାଇଁ ଲଦାଖ ଏଥିରେ ଅଂଶଗ୍ହଣ କରିଛି

ଏହି ଯୋଜନାର ମିଳ ଲକ୍ଷ୍ୟ ହେଉଛି କାମ୍ମ ଓ କାଶ୍ମୀରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହା ଦ୍ୱାରା ଜାନ୍ଗୁ କାଶ୍ମୀରର ସାମାଜିକ ଅର୍ଥନୈତିକ ବିକାଶ ସମ୍ଭବ ହେବ ଏହି ଯୋଜନା ଉଭୟ କ୍ଷୁଦ୍ର ଓ ବୃହତ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଏଥିରେ ବ୍ୟବସ୍ଥା ରଖାଯାଇଛି

ଏହି ଯୋଜନା ଜାନ୍ମୁ ଓ କାଶ୍ମୀରକୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି

ଏହି ଯୋଜନାରେ ବ୍ଲକ ସ୍ତରରେ ଶିଳ୍ପ ବିକାଶର ଲକ୍ଷ୍ୟ ରଖାଯାଇଛି ସହଜରେ ବ୍ୟବସାୟ କରିବା ନୀତି ଅନୁସାରେ ଏହି କେନ୍ଦ୍ରୀୟ ଯୋଜନାକୁ ସରଳ କରାଯାଇଛି ଯୋଜନା ଅନୁସାରେ ଜିଏସ୍ଟି ଭିଭିକ ପ୍ରୋସାହନର ସୁବିଧା ମିଳିବ ଓଓଦର ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଘନ କୁହୁଡ଼ି ପଡ଼ିଥିଲା

ଅନ୍ୟପକ୍ଷରେ ମୁମ୍ବାଇରେ ଆଜି ପାଗ ଭଲ ରହିଛି

କିନ୍ତୁ ଚେନ୍ନାଇରେ ଆକି ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲକା ବର୍ଷା ହୋଇଛି

ଶ୍ରୀନଗରରେ ଆଜି ଆକାଶ ନିର୍ମଳ ରହିବା ସହ ସନ୍ଧ୍ୟା ଆଡ଼କୁ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ହେବାର ଅନୁମାନ କରାଯାଉଛି

ମୁଜାଫରବାଦର ଆକାଶ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଆଂଶିକ ମେଘାଚ୍ଛନ୍ନ ରହିବ